ଏଥିସହିତ ଆନ୍ଧ୍ରପ୍ରଦେଶ ଓଡ଼ିଶା ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ କରାଯିବ ନିର୍ବାଚନ କାର୍ଯ୍ୟସ୍ଟଚୀ ଘୋଷଣା ହେବାଠାରୁ ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି ଗତ ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ୍ ଅରୋଡ଼ା ନୂଆଦିଲ୍ଲୀରେ ନିର୍ବାଚନ କାର୍ଯ୍ୟସ୍ଚୀ ଘୋଷଣା କରିଥିଲେ

ଯେଉଁ ରାଜ୍ୟଗୁଡ଼ିକରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ ସେଗୁଡ଼ିକ ହେଲା ଆସାମ ଛତିଶଗଡ଼ ଓ ଝାଡ଼ଖଣ୍ଡ

ମୁଖ୍ୟ ନିର୍ବାଚନ କମିଶନର୍ କହିଛନ୍ତି ଜନ୍ମୁ କାଶ୍ମିରରେ ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହିତ ହେବ ନାହିଁ

ମୁଖ୍ୟ ନିର୍ବାଚନ କମିଶନର୍ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସିଇସି ଭିଭିପାଟ୍ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡ଼ା କହିଛନ୍ତି ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ ଏହାର ରିପୋର୍ଟ ଦାଖଲ କରିବା ପରେ ଇଭିଏମ୍ ସହ ଭିଭିପାଟ୍ ସ୍ଲିପ୍ଗୁଡ଼ିକୁ ମେଳାଯିବାକୁ ଥିବା ମତଦାନ କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପଭି ନିଆଯିବ

ବର୍ତ୍ତମାନ ସୁଦ୍ଧା ସମସ୍ତ ମତଦାନ କେନ୍ଦ୍ରରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଉଛି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର କେବଳ ଗୋଟିଏ ମତଦାନ କେନ୍ଦ୍ରରେ ଇଭିଏମ୍ର ଫଳାଫଳ ସହ ଭିଭିପାଟ୍ ସ୍କିପ୍ ମେଳାଯାଉଛି ପିଏମ୍ ଇଲେକ୍ସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି

ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ କାର୍ଯ୍ୟସ୍ଟଚୀ ଘୋଷଣାକୁ ରାଜନୈତିକ ଦଳମାନେ ସ୍ୱାଗତ କରିଚ୍ଛନ୍ତି ଜେକେ ଆସେମ୍ପ୍ ିଇଲେକ୍ସନ ନିର୍ବାଚନ କମିଶନ୍ ଜନ୍ମୁ କାଶ୍କୀରରେ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ନିଷ୍ପଭି ନେବା ପୂର୍ବରୁ ମୂଳ ୍ତରର ପରିସ୍ଥିତିକୁ ସମୀକ୍ଷା କରିବାପାଇଁ ଏକ ତିନି ଜଣିଆ କମିଟି ଗଠନ କରିଛି ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡ଼ା ଗତକାଲି କହିଛନ୍ତି କମିଟିର ତିନି ଜଣ ସଦସ୍ୟଙ୍କ ମଧ୍ୟରେ ଦୁଇ ଜଣ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ନୂର୍ ମହମ୍ମଦ ଓ ବିନୋଦ ଯ୍ରତ୍ସି ଓ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏଏସ୍ ଗିଲ୍ ଅଛନ୍ତି ଶ୍ରୀ ଅରୋଡ଼ା କହିଛନ୍ତି ନିର୍ବାଚନ କମିଶନ୍ ନିୟମିତ ଭିଭିରେ ରାଜ୍ୟର ପରିସ୍ଥିତିକ୍ ତଦାରଖ କର୍ତ୍ଥି ଓ ସେଠାରେ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଖିବ୍ ଶୀଘ୍ର ନିଷ୍ପଭ୍ତି ନିଆଯିବ ଟିଏନ୍ ଇଲେକ୍ସନ୍ ତାମିଲ୍ନାଡ୍ରରେ ଶାସକ ଏଆଇଏଡିଏମ୍କେ ଓ ବିଜୟକାନ୍ତଙ୍କ ନେତ୍ତ୍ୱାଧୀନ ଡିଏମ୍ଡିକେ ମଧ୍ୟରେ ଗତ ସନ୍ଧ୍ୟାରେ ଆସନ ବୃଝାମଣା ହୋଇଛି

ରାଜ୍ୟ ମ୍ରଖ୍ୟମନ୍ତ୍ରୀ ଇଡାପାଡୀ କେ ପାଲାନିସ୍କାମୀ ଓ ଉପ ମ୍ରଖ୍ୟମନ୍ତ୍ରୀ ଓ ପନିର୍ସେଲ୍ଭମ୍ ଏଆଇଏଡିଏମ୍କେ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାବେଳେ ଡିଏମ୍ଡିକେ ପକ୍ଷରୁ ବିଜୟକାନ୍ତ ପ୍ରତିନିଧିତ୍ୱ କରିଥିଲେ

ଡିଏମ୍ଡିକେ ସମସ୍ତ ବିଧାନସଭା ଆସନରେ ଏଆଇଏଡିଏମ୍କେକୁ ସମର୍ଥନ ଦେବାକୁ ଏକମତ ହୋଇଛି

ମାଲୟାଲମ୍ ଅଭିନେତା ମୋହନଲାଲ୍ ଦକ୍ଷିଣ ଆଫ୍ରିକୀୟ ରାଜନୀତିଜ୍ଞ ପ୍ରବୀନ୍ ଗୋର୍ଦ୍ଧନ୍ ପୂର୍ବତନ ସିସ୍କୋ ମୁଖ୍ୟ ଝୋନ୍ ଚାୟର୍ସ ସାଂସଦ ହୁକୁମ୍ଦେବ ନାରାୟଣ ଯାଦବ କରିଆ ମୁଣ୍ଡା ଓ ଶୁଖ୍ଦେବ ସିଂ ଧୀଣ୍ଡ୍ସା ଓ ସ୍ୱର୍ଗତ ସାମ୍ଭାଦିକ କୁଲ୍ଦୀପ୍ ନାୟାର୍ଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି ଚେସ୍ ଖେଳାଳି ହରିକା ଦ୍ରୋଣାବଳୀ ଟେବୁଲ୍ ଟେନିସ୍ ପ୍ରତିଯୋଗୀ ଶରତ କମଲ୍ ସମାଜସେବୀ ଭାଗିରତୀ ଦେବୀ ଓ ମୁକ୍ତାବେନ୍ ଡାଗିଲ୍ ଅଭିନେତା ପ୍ରଭୁଦେବା ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍ ପୂର୍ବତନ ପ୍ରଶାସନିକ ସେବା ଅଫିସର୍ ଏସ୍ ଜୟଶଙ୍କର କୃଷିବିତ୍ ରାଜକୁମାରୀ ଦେବୀ ଓ ବାବୁଲାଲ୍ ଦହିୟା ପ୍ରତ୍ନତତ୍ତ୍ୱବିତ୍ ଦିଲୀପ୍ ଚକ୍ରବର୍ତ୍ତୀ ଓ ହେମାଟୋଲକିଷ୍ଟ ମମେନ୍ ଚାଣ୍ଡିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି

ଅବଶିଷ୍ଟ ପୁରସ୍କାରଗୁଡ଼ିକୁ ଆଉ ଏକ କାର୍ଯ୍ୟକ୍ରମରେ ଚଳିତ ମାସ ଶେଷ ଆଡ଼କୁ ଦିଆଯିବ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଅରୁଣ ଜେଟ୍ଲୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ

ନିରାପତ୍ତା ବାହିନୀ ସ୍ୱତ୍ରରେ କୃହାଯାଇଛି ସଂଘର୍ଷ ସ୍ଥଳୀରୁ ବହୁ ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି ମୃତ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି ସେହି ଅଞ୍ଚଳରେ ଇଣ୍ଟର୍ନେଟ୍ ସେବାକୁ ବାତିଲ୍ କରିଦିଆଯାଇଛି ସନ୍ତାସବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁପ୍ତ ସୂଚନା ପାଇ ଯବାନମାନେ ଗତ ସନ୍ଧ୍ୟାରେ ସମଗ୍ର ଅଞ୍ଚଳକ୍ତ ଘେରାଉ କରି ଖୋଜାଖୋଜି ଆରମ୍ଭ କରିବା ସମୟରେ ଉଭୟ ପକ୍ଷ ମଧ୍ୟରେ ଗ୍ରୁଳି ବିନିମୟ ଆରମ୍ଭ ହୋଇଥିଲା

ତାଙ୍କର ଏହି ଗସ୍ତ ସମୟରେ ସେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଓ ଟ୍ରମ୍ପ୍ ପ୍ରଶାସନର ବରିଷ୍ଠ ଅଫିସରମାନଙ୍କ ସହ କଥାବାର୍ତ୍ତା କରିବେ ବୈଦେଶିକ ନୀତି ଓ ନିରାପତ୍ତା ସମ୍ଭନ୍ଧୀୟ ଘଟଣାବଳୀ ଉପରେ ମତର ଆଦାନ ପ୍ରଦାନ ହେବ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଶ୍ରୀ ଗୋଖ୍ଲେ ଦ୍ୱିପକ୍ଷୀୟ ବୈଦେଶିକ ନୀତି ବିଷୟରେ ଆଲୋଚନା ଓ ନିରାପତ୍ତା ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ କଥାବାର୍ତ୍ତା ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି

ସେ ଆମେରିକା ପ୍ରଶାସନ ଓ ଆମେରିକା କଂଗ୍ରେସର ବରିଷ୍ଣ ନେତାମାନଙ୍କୁ ସାକ୍ଷାତ୍ କରିବେ

ସେମାନଙ୍କୁ ଦିଲ୍ଲୀସ୍ଥିତ ଏନ୍ଆଇଏ ମୁଖ୍ୟ କାର୍ଯ୍ୟାଳୟକୁ ଡକାଯାଇଛି ଗତମାସରେ ଏନ୍ଆଇଏ ବିଚ୍ଛିନ୍ନତାବାଦୀ ନେତାମାନଙ୍କ ବାସଭବନରେ ଖାନ୍ତଲାସୀ କରିଥିଲା ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଡି ଯୋଗାଣ ମାମଲାରେ ସେମାନଙ୍କୁ ଏହି ସମନ ଜାରି କରାଯାଇଛି ଇଥିଓପିଆ କ୍ରାସ୍ ସୁଷମା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇଥିଓପିଆରେ ଗତକାଲିର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟମାନଙ୍କ ପରିବାରକୁ ଆବଶ୍ୟକୀୟ ସହାଯ୍ୟ ଓ ସହାୟତା ଯୋଗାଇ ଦେବାପାଇଁ ସେଠାରେ ଥିବା ଭାରତୀୟ ହାଇକମିଶନର୍ଙ୍କୁ କହିଛନ୍ତି

ଆମେରିକା ପ୍ରଶାସନର ଜଣେ କର୍ମକର୍ତ୍ତା କହିଛନ୍ତି ପାକିସ୍ତାନର୍ତ କାର୍ଯ୍ୟ କରୁଥିବା ସନ୍ତାସବାଦୀମାନଙ୍କୁ ସୁରକ୍ଷା ଦେବାରେ ଚୀନ୍ର କୌଣସି ସ୍ୱାର୍ଥ ସାଧନ ହେବ ନାହିଁ ଏକ ଦାୟିତ୍ୱବାନ୍ ଆନ୍ତର୍ଜାତିକ ମହାଶକ୍ତି ଭାବେ ଚୀନ୍କୁ ସନ୍ତାସବାଦ ଉପରେ ସ୍ୱଷ୍ଟ ଆଭିମ୍ବଖ୍ୟ ଗ୍ରହଣ କରିବାକ୍ ହେବ ସେ କହିଛନ୍ତି ମସୁଦ୍ ଅଜ୍ହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବାରେ ଚୀନ୍ ସହଯୋଗ କରୁ ବୋଲି ଆମେରିକା ଚାହେଁ